ଏହାର ପ୍ରଭାବରେ ଉପକୃଳ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିଛି

ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋକିତ ଉସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବେ

ସ୍ପରାଷ୍ଟ ମନ୍ତ୍ରୀ ରାଜନାଥ ସିଂହ ଓ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ରା ମଧ୍ୟ ଏହି ଉସବରେ ଯୋଗ ଦେବେ କମିଶନ୍ ପକ୍ଷରୁ ମାନବିକ ଅଧିକାର ମେଳା ଏବଂ ମାନବିକ ଅଧିକାର ପଥ ପ୍ରାନ୍ତ ଥିଏଟର ଉତ୍ସବ ଆସନ୍ତାକାଲି ପାଇଁ ଆୟୋଜନ କରାଯାଇଛି ପ୍ରେଜ୍ ସିଆଇସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୂଚନା କମିଶନ୍ ର ତ୍ରୟୋଦଶ ସମ୍ମିଳନୀକୁ ଉଦ୍ଘାଟନ କରିବେ ଏହି ସମ୍ମିଳନୀରେ ତଥ୍ୟ ଗୁପ୍ତତା ସୂଚନା ଅଧିକାର ଆଇନ୍ରେ ସଂଶୋଧନ ଏବଂ ସୂଚନା ଅଧିକାର ଆଇନ୍ର କାର୍ଯ୍ୟକାରିତା ଆଦି ତିନୋଟି ବିଷୟ ଉପରେ ଆଲୋଚନା ହେବ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ବର୍ତ୍ତମାନ ଓ ପୂର୍ବତନ ମୁଖ୍ୟ ସୂଚନା କମିଶନର କେନ୍ଦ୍ରୀୟ ସୂଚନା କମିଶନ୍ ର ସୂଚନା କମିଶନରମାନେ ରାଜ୍ୟ ସୂଚନା କମିଶନ୍ ଆର୍ଟିଆଇ କର୍ମୀ ଓ ଆର୍ଟିଆଇ ଆଇନ୍ ରୂପାୟନ ସହ ସଂଶ୍ଳିଷ୍ଟ ଏନ୍ଜିଓ ଗୁଡ଼ିକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ

ଏହାର ପ୍ରଭାବରେ ଉପକଳ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି ରାଜଧାନୀ ଭୁବନେଶ୍ୱରରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ପ୍ରବଳ ବର୍ଷା ସତ୍ୱେ ଗଜପତି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ତେଣେ ଟ୍ରେନ୍ ସେବା ବାତିଲ ହୋଇଯାଇଥିବାରୁ ହଜାର ସଂଖ୍ୟକ ଯାତ୍ରୀ ବିଶାଖାପଟନମ୍ ପୁରୀ ଓ ବାଲେଶ୍ୱର ରେଳ ଷ୍ଟେସନ୍ରେ ଅଟକି ରହିଛନ୍ତି ଭାମ୍ରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଛନ୍ତି ଯେ ଦେଶରେ ଇଣ୍ଟରନେଟ୍ ନିରାପତ୍ତା କ୍ଷେତ୍ରରେ ଭାରତୀୟ ବିମାନ ବାହିନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଭାରତୀୟ ବିମାନ ବାହିନୀ କମାଣ୍ଡରମାନଙ୍କ ସମ୍ମିଳନୀକୁ ଉଦ୍ଘାଟନ କରି ସେ କହିଛନ୍ତି ଯେ ସାଗର ନିତୀ ଅନୁଯାୟୀ ସମସ୍ତଙ୍କ ପାଇଁ ସୁରକ୍ଷା ଓ ବିକାଶକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି ଏହି ଅବସରରେ ସେ କହିଛନ୍ତି ବିମାନ ବାହିନୀର ଯବାନମାନଙ୍କୁ ଆହୁରି ସଶକ୍ତ ପ୍ରଶିକ୍ଷଣ ଯୋଗାଇ ଦେବାର ଆବଶ୍ୟକତା ରହିଛି

ରାଜ୍ୟକୁ ରାଜସ୍ୱ ନିଅର୍ଚ୍ଚ ଅନୁଦାନ ଫସଲହାନୀ କ୍ଷେତ୍ରରେ ଦୁର୍ବିପାକ ରିଲିଫ୍ ରାଜ୍ୟରାଜଧାନୀ ଅମରାବତି ନଗରିର ଭନ୍ନୟନ ଅନଗ୍ରସର ଜିଲ୍ଲାଗୁନିକୁ ସ୍ପତନ୍ତ ସହାୟତା ତଥା ଅନ୍ୟାନ୍ୟ ମୌଳିକ ଢାଞ୍ଚା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଶ୍ରୀ ନାଇଡୁ ଅନୁରୋଧ କରିଛନ୍ତି ପଞ୍ଚଦଶ ଅର୍ଥକମିଶନ୍ ର ଅଧ୍ୟକ୍ଷ ଏନ୍କେ ସିଂହଙ୍କ ନେତୃତ୍ୱରେ କମିଶନ୍ ର ସଦସ୍ୟ ବୂନ୍ଦ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅପିଲ୍ ଶ୍ରଣିବା ପାଇଁ ଗତକାଲି ରାଜ୍ୟ ସଚିବାଳୟରେ ପହଞ୍ଚିଥିଲେ ରୁପାଲା କେନ୍ଦ୍ କୁଷି ଓ କୃଷକ କଲ୍ୟାଣ ରାଷ୍ଟ ମନ୍ତ୍ରୀ ପରଷୋଉମ ରୂପାଲା କୁଷକମାନଙ୍କୁ ଅନ୍ତର୍ଜାତୀୟ ବିକ୍ୟ ପଦ୍ଧତି ଆପଶେଇବା ପାଇଁ ଆହ୍ବାନ କରିଛନ୍ତି ଏହାଦ୍ୱାରା କୃଷକ ସମାଜର ଆର୍ଥିକ ବିକାଶ ବହୁ ମାତ୍ୱାରେ ବୃଦ୍ଧି ପାଇବ ବିଶ୍ୱ ପାଇକାରୀ ବଜାର ସଂଘ ରହିତ ଜାତୀୟ କୃଷକ ବଜାରକୁ ସଂଯୋଗ କରିବା ପାଇଁ ଗୁରୁଗ୍ରାମଠାରେ ଆୟୋଜିତ ଉତ୍ସବରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି

ଜିତେନ୍ଦ୍ର କେନ୍ଦ୍ର ଆଶବିକ ଶକ୍ତି ଓ ମହାକାଶ ବିକାଶ ବିଭାଗ ମନ୍ତ୍ରୀ ଡକୁର ଜିତେନ୍ଦ୍ର ପ୍ରସାଦ କହିଛନ୍ତି ମହାକାଶ ବୈଷୟିକ ଜ୍ଞାନ କ୍ଷେତ୍ରରେ ଦେଶରେ କ୍ଷମତା ବୃଦ୍ଧି ସଚେତନତା ସୃଷ୍ଟି ଗବେଷଣା ଓ ବିକାଶ କାର୍ଯ୍ୟ କରିବା ସକାଶେ ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ଗତକାଲି ଜମ୍ପୁର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସତୀଶ ଧାଓ୍ୱନ ମହାକାଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ସକାଶେ ବୁଝାମଣାପତ୍ର ସ୍ୱାକ୍ଷର ଉତ୍ସବ ତଥା ଜାତୀୟ କର୍ମଶାଳାରେ ଯୋଗଦେଇ ସେ ଏହା କହିଛନ୍ତି ପ୍ରତିଷା ହେବାକୁ ଥିବା ଏହି କେନ୍ଦ୍ରରେ ବିଭିନ୍ନ ନୃତନ କ୍ଷେତ୍ର ଯଥା ଭୂସ୍କଳନ ହିମପାତ ଭୂତଳଜଳ ବନ୍ୟା ବାତ୍ୟା ଓ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଗବେଷଣା କରାଯିବ ବୋଲିମ ନ୍ତ୍ରୀ ଶ୍ରୀ ସିଂହ କହିଚ୍ଛନ୍ତି

କଏଦୀମାନଙ୍କୁ ଛାଡ଼ିବା ପୂର୍ବରୁ ବନ୍ଦୀଶାଳାଗୁଡ଼ିକରେ ସ୍ପତନ୍ତ୍ର କାର୍ଯ୍ୟକ୍ମ ଆୟୋଜନ ଜରିଆରେ ମହାତ୍ରା ଗାନ୍ଧିଙ୍କ ବାଣୀ ସଂକ୍ୱାନ୍ତରେ ସେମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ଓ କେନ୍ଦ୍ ଶାସିତ ଅଞ୍ଚଳଗ୍ରଡ଼ିକ୍ ପରାମର୍ଶ ଦିଆଯାଇଛି କଏଦୀମାନଙ୍କୁ ଛାଡ଼ିବା ବେଳେ ସେମାନଙ୍କୁ ମହାତ୍ରା ଗାନ୍ଧିଙ୍କ ସଂପର୍କୀତ ପ୍ରସ୍ତକ ଦିଆଯିବ ଏବଂ ଉପଯୁକ୍ତ କାଉନ୍ସେଲି କରିବା ଲାଗି ପଦକ୍ଷେପ ନିଆଯିବ ମୃତ୍ୟ ଦଶ୍ଡାଦେଶ କିମ୍ବା ମୃତ୍ୟୁ ଦଶ୍ଚାଦେଶରୁ ଆଜୀବନ କାରାବାସ ଦଶ୍ଚକୁ ପରିବର୍ତ୍ତନ କରାଯାଇଥିବା କଏଦୀମାନଙ୍କୁ ଏହି ସ୍ୱତନ୍ତ୍ର କ୍ଷମା ପ୍ରଦାନ କରାଯିବ ନାହିଁ ଯୌତ୍ରକ ଜନିତ ହତ୍ୟା ବଳାକାର ମାନବ ଚୋରାଚାଲାଣ କିିୟା ପୋଟା ୟୁଏପିଏ ଟାଡା ଅଥବା ପୋକ୍କୋ ଆଇନ୍ କଳାଧନକୁ ବୈଧ ନିବାରଣ ଆଇନ୍ ଫେମା ଓ ଦୁର୍ନୀତି ନିବାରଣ ଆଇନ୍ ଅଧୀନରେ ଦଣ୍ଡ ମିଳିଥିବା କଏଦୀମାନଙ୍କୁ ମଧ୍ୟ ଏହି ସ୍ତବିଧା ମିଳିବ ନାହିଁ କୋଟି ଅପ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୁକ୍ତ ବ୍ରହ୍ମୋଷ ଏରୋସ୍େସ୍ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲାକୁ ଲକ୍ଷ୍ମୌର ଏକ ଅଦାଲତ ସାତ ଦିନ ପାଇଁ ପୁଲିସ୍ ରିମାଣ୍ଡକୁ ପଠାଇ ଦେଇଛନ୍ତି ସ୍ୱତନ୍ତ୍ର ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ୍ ଉତ୍ତରପ୍ରଦେଶ ପୁଲିସ୍ର ଏଟିଏସ୍ ପକ୍ଷରୁ ଆଗତ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନକୁ ବୈଷୟିକ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ନିଶାନ୍ତ ଅଗ୍ରୱାଲାଙ୍କୁ ଗତ ସୋମବାର ଦିନ ନାଗପୁରର ବ୍ରହ୍ମୋଷ ୱାର୍ଦ୍ଧା ରୋଡ୍ କାର୍ଯ୍ୟାଳୟରୁ ଉଉରପ୍ରଦେଶ ଓ ମହାରାଷ୍ଟ୍ରର ମିଳିତ ପୁଲିସ୍ ବାହିନୀ ପକ୍ଷରୁ ଗିରଫ୍ କରାଯାଇଥିଲା ସରକାରୀ ଗୁପ୍ତ ଆଇନ୍ ଅଧୀନରେ ତାଙ୍କୁ ଗିରଫ୍ କରାଯାଇ କୋର୍ଟରେ ହାଜର କରାଯାଇଥିଲା କୋର୍ଟ କହିଛନ୍ତି ଅଗ୍ରୱାଲାଙ୍କ ଲାପ୍ଟପ୍ରୁ ଗୁପ୍ତ ଓ ନିଷିଦ୍ଧ ସୂଚନାଗୁଡ଼ିକ ମିଳିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଦ୍ୱାରା ପରିଚାଳିତ ଦୁଇଟି ସିନ୍ଦିଗ୍ମ ଫେସ୍ବୁକ୍ ଆକାଉଣ୍ଟ ସହ ନିଶାନ୍ତ ଅଗ୍ରଓ୍ୱାଲା ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା

ସାଂସଦମାନଙ୍କ ଆଞ୍ଚଳିକ ବିକାଶ ଯୋଜନା ପାଣ୍ଠି ନିର୍ଦ୍ଦେଶାବଳୀ ଅନୁଯାୟୀ ଜଣେ ସାଂସଦ ବଡ଼ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କୌଣସି ଅଞ୍ଚଳକୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିପାରିବେ

ଏହା ସବୁ ବର୍ଷ ତୁଳନାରେ ସର୍ବାଧିକ ମନୋନୟନ ବୋଲି କୁହାଯାଉଛି

ଆଗାମୀ ସାଧାରଣତନ୍ତ୍ର ଦିବସରେ ପୁରସ୍କାର ଘୋଷଣା କରାଯିବ ଗଭ୍ ତାମିଲନାଡୁରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସକାଶେ କେନ୍ଦ୍ ସରକାର ସେଠାରେ ଚମଡ଼ା ଓ ଜୋତା ଶିଳ୍ପକୁ ଏକଶହ ପାଞ୍ଚକୋଟି ଟଙ୍କାର ସ୍ପତନ୍ତ୍ର ଆର୍ଥିକ ରାଶି ପ୍ରଦାନ କରିଛନ୍ତି ଭାରତୀୟ କୋତା ଚମଡ଼ା ଓ ତତ୍ସଂକ୍ରାନ୍ତୀୟ ସାମଗ୍ରୀ ବିକାଶ ଯୋଜନା ଅଧୀନରେ ଏହି ପ୍ରକଳ୍ପ ଜରିଆରେ ନିଯୁକ୍ତି ସୃଷ୍ଟି ଭିଭିଭ୍ ମିର ଆଧୁନିକୀକରଣ ଓ ପରିବେଶକୁ ସନ୍ତୁଳିତ ରଖିବା ସକାଶେ ଲକ୍ଷ୍ୟ ରଖାଯାଇଛି

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କାରୀ କରିଥିବା ଇସ୍ତାହାରର୍ ଜଣାପଡ଼ିଛି ଯେ ପଣ୍ଟିମବଙ୍ଗର ବନତାଲାଠାରେ ବୃହତ ଚମଡ଼ା ପ୍ରକଳ୍ପ ପାଇଁ ମଧ୍ୟ ଆର୍ଥିକ ପ୍ୟାକେଜ୍ ଅନୁମୋଦନ କରାଯାଇଛି ଏହି ପ୍ରକଳ୍ପ ଦ୍ୱାରା ସାତ ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ କିକେଟ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ହାଇଦ୍ରାବାଦ୍ରେ ଖେଳାଯିବ